ବୈଠକରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଅନ୍ୟାନ୍ୟ ପଦାର୍ଥଗୁଡ଼ିକର ଯୋଗାଣ ଉପରେ ବିଶେଷ ଭାବେ ଆଲୋଚନା ହୋଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହିତାଧିକାରୀମାନଙ୍କ ସୁବିଧା ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଅବଗତ ହୋଇଛି ସାମାଜିକ ଦୂରତା ନିୟମର ପାଳନ ସହ କୃଷକମାନେ ଯେଭଳି ସେମାନଙ୍କର କୃଷିଜାତ ପଦାର୍ଥଗୁଡ଼ିକର ଅମଳ କରିପାରିବେ ସେ ଦିଗରେ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ରାଜ୍ୟ ସରକାରମାନେ ଏ ଦିଗରେ କୃଷକମାନଙ୍କୁ ସାହାଯ୍ୟ କରିବେ ମୂଳ ସ୍ତରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀର ପାଳନ ଓ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ପ୍ରତି ମଧ୍ୟ ଗୁରୁତ୍ୱାରୋପ କରାଯାଇଛି

କେନ୍ଦ୍ର ସରକାର କ୍ରମାଗତ ଭାବେ ରାଜ୍ୟ ସରକାର ଓ ଜିଲ୍ଲା ସ୍ତରର ଅଫିସରମାନଙ୍କ ସହ ଯୋଗାଯୋଗ ରକ୍ଷା କରୁଛନ୍ତି ଓ ସ୍ଥାନାନ୍ତରିତ ହୋଇ ଆସିଥିବା ଲୋକ ଏବଂ ଗୃହଶନ୍ୟମାନଙ୍କ ପାଇଁ ଆଶ୍ରୟ ସ୍ଥଳୀର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନିଆଯାଇଛି ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ପୋଷାକ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି ସମ୍ଭଳର ସଦୁପଯୋଗ ଓ ଅନ୍ୟାନ୍ୟ ତ୍ରୁଟିକୁ ଏଡ଼ାଇବା ଲାଗି ଜିଲ୍ଲାସ୍ତରରେ ଏନ୍ଜିଓଗୁଡ଼ିକ ସହ ସମନ୍ୱୟ ରକ୍ଷା କରାଯିବାକୁ ପ୍ରଧାନସଚିବ ପ୍ରସ୍ତାବ ଦେଇଛନ୍ତି ପିଏମ୍ ଗରିବ କଲ୍ୟାଣ ଯୋଜନା ଅଧୀନରେ ଦିଆଯାଇଥିବା ଆର୍ଥିକ ସହାୟତାର ଅଗ୍ରଗତି ଏବଂ ଅନ୍ୟାନ୍ୟ କଲ୍ୟାଣମଳକ ପଦକ୍ଷେପଗୁଡ଼ିକର ଅଫିସରମାନେ ସମୀକ୍ଷା କରିଛନ୍ତି ଦେଶରେ ଠିକ୍ ସମୟରେ ସ୍ଚଚନା ପ୍ରଦାନ କରିବା ପାଇଁ ପଦକ୍ଷେପ ଗ୍ରହଣ ବିଷୟରେ ଆଲୋଚନା କରାଯାଇଛି ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ଆଞ୍ଚଳିକ ଭାଷାରେ ସୂଚନା ପହଞ୍ଚାଇବା ପାଇଁ ଗୁରୁତ୍ୱ ଦିଆଯାଇଛି ଆରୋଗ୍ୟ ସେତୁ ଆପ୍ର ଅଧିକରୁ ଅଧିକ ବ୍ୟବହାର ପାଇଁ ଅଫିସରମାନେ ଗୁରୁତ୍ୱାରୋପ କରିଛନ୍ତି ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଫିସରମାନେ ଯୋଗ ଦେଇଥିଲେ

ତେବେ ଲୋକମାନେ ସତର୍କ ରହିବା ଓ ଭୟଭୀତ ନ ହେବାକୁ ସେ କହିଛନ୍ତି

ସେ କହିଛନ୍ତି ନମ୍ରନା ସଂଗ୍ରହକୁ ଦେଖିଲେ ସଂକ୍ରମଣ ହାର ଏତେ ଅଧିକ ନୃହେଁ

ବିଭିନ୍ନ ଦେଶରେ ଥିବା ଭାରତୀୟ ଦ୍ୱତାବାସଗୁଡ଼ିକ ସେଠାରେ ଥିବା ଭାରତୀୟମାନଙ୍କ ସହ ଯୋଗାଯୋଗ ରକ୍ଷା କରିଛନ୍ତି ଓ ଭାରତୀୟ ସଂପ୍ରଦାୟର ଲୋକମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରୁଛନ୍ତି ଶ୍ରୀ ରବି କହିଛନ୍ତି ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା ପ୍ରତି ଚାହିଦା ଆନ୍ତର୍କାତିକ ସ୍ତରରେ ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି ଓ ବହୁ ଦେଶ ଏଥିପାଇଁ ଭାରତକୁ ଅନୁରୋଧ ଜଣାଇଛନ୍ତି ସେ କହିଛନ୍ତି ଦେଶୀୟ ଚାହିଦା ଓ ବଟିକା ମହଜୁଦ ପରିମାଣକୁ ବିଚାରକୁ ନେଇ ମନ୍ତ୍ରୀମାନଙ୍କର ଗୋଷ୍ଠୀ କିଛି ବଳକା ବଟିକା ରପ୍ତାନୀ କରିବାକୁ ନିଷ୍ପଭି ନେଇଛନ୍ତି ଶ୍ରୀ ରବି କହିଛନ୍ତି ପ୍ରଥମ ତାଲିକାରେ ଥିବା ଦେଶଗୁଡ଼ିକୁ ବଟିକା ରପ୍ତାନୀ ପାଇଁ ଅନୁମୋଦନ ମିଳିଯାଇଛି ଓ ସରକାର ଦ୍ୱିତୀୟ ଏବଂ ତୃତୀୟ ତାଲିକାରେ ଥିବା ଦେଶଗୁଡ଼ିକ ଉପରେ ବିଚାର ବିମର୍ଷ କରୁଛନ୍ତି

ଶ୍ରୀମତୀ ଶ୍ରୀବାସ୍ତବା କହିଛନ୍ତି ଭାରତ ପାକ୍ ଓ ଭାରତ ବାଙ୍ଗଲାଦେଶ ସୀମାଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥାକୁ ନେଇ ସ୍ୱରାଷ୍ଟ ମନ୍ତ୍ରୀ ସୀମା ସ୍ୱରକ୍ଷା ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି ଯେଉଁସବୁ ସୀମାବର୍ତ୍ତୀ ଇଲାକାରେ ତାରବାଡ଼ ନାହିଁ ସେହିସବୁ ସ୍ଥାନରେ ଅନୁପ୍ରବେଶ ରୋକିବା ପାଇଁ ସ୍କରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି

ଏହି ସଂକଟମୟ ପରିସ୍ଥିତିରେ ଶ୍ରୀ ପ୍ରଧାନ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଗୁରୁତ୍ୱାରୋପ କରିଛନ୍ତି

ସାଉଦି ରାଜକୁମାର ଅବଦୁଲ ଅଜିଜ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆର୍ଜେଷ୍ଟିନା ଅଷ୍ଟ୍ରେଲିଆ ବ୍ରାଜିଲ୍ କାନାଡ଼ା ଚୀନ୍ ଫ୍ରାନ୍ସ ଜର୍ମାନୀ ଇଣ୍ଡୋନେସିଆ ଇଟାଲୀ ଜାପାନ ମେକ୍ସିକୋ ଦକ୍ଷିଣ କୋରିଆ ରୁଷ ସାଉଦିଆରବ ଦକ୍ଷିଣ ଆଫ୍ରିକା ଟର୍କୀ ଆମେରିକା ଇଂଲଣ୍ଡ ସ୍ବେନ୍ ସିଙ୍ଗାପୁର ସ୍ପିଜରଲ୍ୟାଣ୍ଡ ଏବଂ ୟୁରୋପୀୟ ସଂଘ ସମେତ ବିଶ୍ୱ ତୈଳ ସଂଗଠନର ପ୍ରତିନିଧିମାନେ ଯୋଗଦେଇଛନ୍ତି

ଏହି ଭିଡ଼ିଓ କନଫରେନ୍ସିଂ ସମୀକ୍ଷା ବୈଠକରେ ଓଡ଼ିଶା ସମେତ ସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗ ଦେଇଥିଲେ କରୋନାକୁ ପ୍ରତିରୋଧ ନିୟନ୍ତ୍ରଣ ଓ ପରିଚାଳନା କରିବା ଦିଗରେ ସାରା ଦେଶରେ ସଂଗ୍ରାମ ଜାରି ରହିଛି ଏବଂ କେନ୍ଦ୍ର ସରକାର ଉଚ୍ଚସ୍ତରରେ ବିଭିନ୍ନ ରାଜ୍ୟର ଏ ସମ୍ପର୍କିତ ପଦକ୍ଷେପର ତଦାରଖ କରୁଛନ୍ତି ବୋଲି ଡକ୍କର ହର୍ଷବର୍ଦ୍ଧନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସମଗ୍ର ଦେଶରେ ଜାରି ଥିବା ସମୟୋଚିତ ପଦକ୍ଷେପ ଯୋଗୁଁ ଏହି ସଫକଟର ମୁକାବିଲା ସଫଳତାର ସହ କରାଯାଇ ପାରୁଛି ଏବଂ ଆଗାମୀ ଦିନର ଆହ୍ୱାନର ସମ୍ମୁଖୀନ ହେବା ପାଇଁ ରାଜ୍ୟଗୁଡ଼ିକୁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି

ହୋମ୍ମିନିଷ୍ଟ୍ରି ଗାଇଡ୍ଲାଇନ୍ ଚଳିତ ଏପ୍ରିଲ୍ ମାସରେ ପଡ଼ୁଥିବା ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି

ଲକ୍ଡାଉନ ବ୍ୟବସ୍ଥାକୁ ସଠିକ ଭାବେ ଲାଗୁ କରିବା ନିମନ୍ତେ ଜିଲ୍ଲା କର୍ତ୍ତପକ୍ଷଗୁଡ଼ିକୁ ସୂଚୀତ କରାଯାଇ ଆଇନ୍ଶୃଙ୍ଖଳା ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଆବଶ୍ୟକ ସତର୍କତା ମୃଳକ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟସରକାରଗୁଡ଼ିକୁ କୁହାଯାଇଛି ସାମାଜିକ ଗଣମାଧ୍ୟମରେ ଆପଭିଜନକ ବିଷୟବସ୍ତୁ ଓ ବାର୍ତ୍ତା ଉପରେ ଅଙ୍କୁଶ ଲଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମଧ୍ୟ ରାଜ୍ୟସରକାରଙ୍କୁ କୁହାଯାଇଛି